ଏଥିରେ ପୋଲିସ ମହାନିର୍ଦ୍ଦେଶକ ଓ ବରିଷ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ

ସେଠାରୁ ସିଧା ଏମ୍ସ୍ ଅଭିମୁଖେ ଯିବେ

ଉନ୍ନୟନ କମିଶନର ଆର ବାଲାକ୍ରିଷ୍ଡନ କଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମ୍ମକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଶାସନ ସଚିବ କମିଶନର ଏବଂ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଲୋକଅଦାଲତ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ହାଇକୋର୍ଟ ଓ ରାଜ୍ୟର ବିଭିନ୍ ଅଦାଲତରେ ଅନୁଷିତ ହୋଇଯାଇଛି

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପ୍ରସଙ୍ଗରେ ବିଙ୍କାପନ ମାଧ୍ଧମରେ ରାଜ୍ୟ ସରକାର ମିଥ୍ୟ ତଥ୍ୟ ଉପସ୍ରାପନ କରୁଛନ୍ତି

ମୃତ ଦୁଇ ଭାଇଉଭଣୀ ହେଲେ ସୌମ୍ୟ ବାରିକ ଓ ସୁଜାତା ବାରିକ ସେମାନେ ପାଖ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲେ

ଫଳରେ ଘଟଶାସ୍ଚଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା